ହିଂସାଗ୍ରସ୍ତ ଅଞ୍ଚଳରେ ପର୍ଯ୍ୟାପ୍ତ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି

କଥାବାର୍ତ୍ତା ଶେଷରେ ଅନେକ ରାଜିନାମା ସ୍ୱାକ୍ଷରିତ ହେବାର ଆଶା କରାଯାଉଛି ପୂର୍ବରୁ ମ୍ୟାଁମାର ରାଷ୍ଟ୍ରପତି ଶ୍ରୀ ମିଷ୍ଟ୍କୁ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଞ୍ଜାପନ କରାଯାଇଥିଲା ସେ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତି ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ଶ୍ରୀ ମିଣ୍ଟ୍ ମଧ୍ୟ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କଥାବାର୍ତ୍ତା କରିଛନ୍ତି ଭାରତକୁ ଚାରିଦିନ ଗସ୍ତରେ ଆସି ଗତ ସନ୍ଧ୍ୟାରେ ସେ ନ୍ତଆଦିଲ୍ଲୀରେ ପହଞ୍ଚଥିଲେ ତାଙ୍କ ସହ ତାଙ୍କର ପତ୍ନୀ ଦ ଚୋ ଚୋ ମଧ୍ୟ ଭାରତ ଗସ୍ତରେ ଆସିଛନ୍ତି ଶ୍ରୀ ମିଣ୍ଟ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଜି ସନ୍ଧ୍ୟାରେ ସାକ୍ଷାତ କରିବାର କାର୍ଯ୍ୟସୂଚୀ ରହିଛି ଭାରତ ଓ ମ୍ୟାଁମାର ମଧ୍ୟରେ ଧାର୍ମିକ ଭାଷାଗତ ଓ ଜାତିଗତ ସମ୍ପର୍କ ପୁରାତନ ସମୟରୁ ରହିଆସିଛି ମ୍ୟାଁମାର ହେଉଛି ଏକମାତ୍ର ଆସିଆନ ସଦସ୍ୟ ରାଷ୍ଟ୍ର ଯାହା ଭାରତ ଓ ଦକ୍ଷିଣ ପୂର୍ବ ଏସୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଏକ ସେତୁ ସଦୂଶ ଭୂମିକା ନିର୍ବାହ କରିଆସୁଛି ଭାରତର ଆକୁ ଇଷ୍ଟ୍ ନୀତି ଓ ପଡ଼ୋଶୀ ଦେଶ ପ୍ରଥମେ ନୀତି ଅନୁସାରେ ମ୍ୟାଁମାର ସହ ସହଯୋଗ ବୃଦ୍ଧି କରିବାକୁ ଭାରତ ସର୍ବଦା ପ୍ରୟାସ କରିଆସ୍କୁଛି ଭାରତ ହେଉଛି ମ୍ୟାଁମାରର ପଞ୍ଚମ ବୃହତମ ବାଣିଜ୍ୟ ଭାଗିଦାର ରାଷ୍ଟ୍ର

ମ୍ୟାଁମାର ରାଷ୍ଟ୍ରପତି ତାଙ୍କର ଗସ୍ତ କାଳରେ ବୋଧଗୟା ଓ ଆଗ୍ରା ଯିବେ ଇଣ୍ଡିଆ ୟୁଏସ୍ ସିଆଇଆର୍ଏଫ୍ ଦିଲ୍ଲୀ ହିଂସାକାଣ୍ଡ ସଂକ୍ରାନ୍ତରେ ଆନ୍ତର୍ଜାତିକ ଧାର୍ମିକ ସ୍ୱାଧୀନତା ସଂକ୍ରାନ୍ତ ଆମେରିକୀୟ କମିଶନ ଦେଇଥିବା ମନ୍ତବ୍ୟକୁ ଭାରତ ବିଭ୍ରାନ୍ତିକର ଓ ତଥ୍ୟଗତ ଦୃଷ୍ଟିରୁ ତ୍ରୁଟିପୂର୍ଣ୍ଣ ବୋଲି ବର୍ଣ୍ଣନା କରିଛି

ସେ କହିଛନ୍ତି ଭାରତର ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ଦିଗରେ ମୂଳସ୍ତରରେ କାର୍ଯ୍ୟ କରୁଛନ୍ତି ଓ ଲୋକମାନଙ୍କ ମନରୁ ଭୟ ଦୂର କରିବା ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଶିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି ପ୍ରଧାନମନ୍ତ୍ରୀ ମଧ୍ୟ ଲୋକମାନଙ୍କୁ ଶାନ୍ତି ଓ ଭ୍ରାତୃଭାବ ବଜାୟ ରଖିବାକୁ ନିବେଦନ କରିଛନ୍ତି ଏଭଳି ଏକ ସମ୍ବେଦନଶୀଳ ବିଷୟ ଉପରେ ଦାୟିତ୍ୱହୀନ ମନ୍ତବ୍ୟ ନ ଦେବାକୁ ମୁଖପାତ୍ର ନିବେଦନ କରିଛନ୍ତି ଇଣ୍ଡିଆ ନ୍ୟୁଜିଲାଣ୍ଡ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ନ୍ୟୁଜିଲାଣ୍ଡ ବୈଦେଶିକମନ୍ତ୍ରୀଙ୍କ ସହ ନୂଆଦିଲ୍ଲୀରେ କଥାବାର୍ତ୍ତା କରିଚ୍ଛନ୍ତି କଥାବାର୍ତ୍ତାରେ ବାଣିଜ୍ୟ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ସହଯୋଗ ବୃଦ୍ଧି ବିଷୟ ସ୍ଥାନ ପାଇଥିଲା ବୈଦେଶିକ ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଶ୍ରୀ ଜୟଶଙ୍କର ଓ ନ୍ୟୁଜିଲାଣ୍ଡ ବୈଦେଶିକ ମନ୍ତ୍ରୀ ତଥା ଉପପ୍ରଧାନମନ୍ତ୍ରୀ ୱିନ୍ଷ୍ଟନ୍ ପିଟର୍ସ ସାର୍ବଭୌମତ୍ୱ ଆଞ୍ଚଳିକ ଅଖଣ୍ଡତା ଓ ଶାନ୍ତି ତଥା ସ୍ଥିରତା ପାଇଁ ଆନ୍ତର୍ଜାତିକ ଆଇନର କାର୍ଯ୍ୟକାରିତା ପ୍ରତି ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପିଟର୍ସଙ୍କ ସହ ସେଠାକାର ବାଶିଜ୍ୟମନ୍ତ୍ରୀ ଡାବିଡ୍ ପାର୍କର ଓ ଏକ ବ୍ୟବସାୟିକ ପ୍ରତିନିଧିଦଳ ଭାରତକୁ ଚାରିଦିନ ଗସ୍ତରେ ଆସିଚ୍ଚନ୍ତି ପିଏମ୍ ନିଉଦିଲ୍ଲୀ ଦିଲ୍ଲୀ ପୁଲିସ୍ କହିଛି ଦିଲ୍ଲୀର ହିଂସାଗ୍ରସ୍ତ ଉତ୍ତର ପୂର୍ବ ଭାଗରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏକ ପରାମର୍ଶ ସୂଚୀ ଜାରି କରି କହିଛି ସାମୃହିକ ହିଂସା ଓ ହତ୍ୟା ଏକ ଜଘନ୍ୟ ତଥା ଫୌଜଦାରୀ ଅପରାଧ ଏଥିରେ ଲିପ୍ତ ଥିବା ଲୋକମାନେ ଆଇନ ଅନୁସାରେ କଠୋର ଦଣ୍ଡର ସମ୍ମୁଖୀନ ହେବେ ବୋଲି ପରାମର୍ଶସ୍ରଚୀରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଦିଲ୍ଲୀର ହିଂସା ପ୍ରବଣ ଉତ୍ତର ପୂର୍ବ ଭାଗର ପରିସ୍ଥିତିକୁ ସମୀକ୍ଷା କରିଥିଲେ କିଛି ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ପୋଲିସ୍ ଓ ଆଇନଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ଶାନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ଅହରହ କାର୍ଯ୍ୟ କରୁଛନ୍ତି ଶାନ୍ତି ଓ ସଦ୍ଭାବନା ଭାରତର ମୌଳିକ ଭିତ୍ତିଭୂମି ବୋଲି ଦର୍ଶାଇ ଶାନ୍ତି ଏବଂ ଭ୍ରାତୃଭାବ ବଜାୟ ରଖିବାକୁ ସେ ସର୍ବସାଧାରଣଙ୍କୁ ନିବେଦନ କରିଛନ୍ତି ଜାତୀୟ ନିରାପତ୍ତା ଉପଦେଷ୍ଟା ଅଜିତ ଡୋବାଲ୍ ମଧ୍ୟ ଗତକାଲି ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକୁ ବୁଲି ଦେଖିବା ସହ ପରିସ୍ଥିତିର ସମୀକ୍ଷା କରିଛନ୍ତି ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକୁ ଗସ୍ତ କରି ସାରି ଶ୍ରୀ ଡୋବାଲ୍ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଇଛନ୍ତି ଓ ସ୍ୱାଭାବିକ ଅବସ୍ଥା ଫେରାଇ ଆଣିବା ଦିଗରେ ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ତାଙ୍କୁ ଜଣାଇଛନ୍ତି ଦିଲ୍ଲୀ ପୋଲିସ୍ ମୁଖପାତ୍ର ଏମ୍ଏସ୍ ରାନ୍ଧଓ୍ୱା ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କହିଛନ୍ତି ହିଂସାଗ୍ରସ୍ତ ଅଞ୍ଚଳଗୁଡ଼ିକରେ ପର୍ଯ୍ୟାନ୍ତ ସଂଖ୍ୟକ ଯବାନଙ୍କୁ ମୁତୟନ କରାଯାଇଛି ଓ କୌଣସି ଅପ୍ରୀତିକର ଘଟଣା ଘଟିଥିବାର ଖବର ମିଳିନାହିଁ

ଏହି ଆପ୍ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ପରୀକ୍ଷାକେନ୍ଦ୍ର ବିଷୟରେ ତଥ୍ୟ ପ୍ରଦାନ କରିବ ସିବିଏସ୍ଇ ପରୀକ୍ଷା ଆରମ୍ଭ ହୋଇସାରିଥିଲେ ମଧ୍ୟ ଆକ୍ଷିଠାରୁ ମୁଖ୍ୟ ବିଷୟଗୁଡ଼ିକର ପରୀକ୍ଷା ହେଉଛି ଏହି ଆପ୍ ସହାୟତାରେ ଛାତ୍ରଛାତ୍ରୀମାନେ ସହଜରେ ସେମାନଙ୍କର ପରୀକ୍ଷାକେନ୍ଦ୍ର ଖୋଜି ପାଇପାରିବେ ନିର୍ମଳା ସୀତାରମଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଞ୍ଚଳିକ ସ୍ତରରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଓ ଗ୍ରାହକମାନଙ୍କ ମଧ୍ୟରେ ତଥ୍ୟର ଉତ୍ତମ ଆଦାନ ପ୍ରଦାନ ପ୍ରତି ଗୁରୁତ୍ୱାରୋପ କରିଛନ୍ତି ନୃଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବ୍ୟାଙ୍କଗୁଡ଼ିକରେ ଉଭୟ ବିଜ୍ଞ ଓ ଗ୍ରାହକମାନଙ୍କ ସହ ଉତ୍ତମ ଯୋଗାଯୋଗ ରକ୍ଷା କରିପାରୁଥିବା ଭଳି କର୍ମଚାରୀମାନେ ରହିବା ଉଚିତ ସେ କହିଛନ୍ତି ସରକାର ଦେଶର ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଡାଟା ଆନାଲିଟିକୁର ବ୍ୟବହାର କରାଯିବାକୁ ଚାହାନ୍ତି ମନ୍ତ୍ରୀ କହିଛନ୍ତି ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକର ଅନେକ ଶାଖାର କର୍ମଚାରୀମାନଙ୍କ ପାଖରେ ବହୁ ସରକାରୀ ଯୋଜନା ବିଷୟରେ ପଯ୍ୟାପ୍ତ ତଥ୍ୟ ନାହିଁ ସେ କହିଛନ୍ତି ଦୂରଦୂରାନ୍ତ ଅଞ୍ଚଳର ବ୍ୟାଙ୍କଗୁଡ଼ିକର କର୍ମଚାରୀମାନେ ସ୍ଥାନୀୟ ଭାଷା ଜାଣିନଥିବାରୁ ସେହି ବ୍ୟାଙ୍କଗୁଡ଼ିକ ଏଥିଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ବ୍ୟାଙ୍କ କର୍ମଚାରୀମାନଙ୍କୁ ସ୍ଥାନୀୟ ଭାଷା ଜାଣିବା ଅତ୍ୟନ୍ତ ଜର୍ରରୀ

ରବି ଫସଲ ଆସିବା ପରେ ପିଆଜର ମୂଲ୍ୟ ହ୍ରାସ ପାଇବାର ସମ୍ଭାବନା ଥିବାରୁ କୃଷକମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପଭି ନିଆଯାଇଛି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ମନ୍ତ୍ରୀମାନଙ୍କ ଗୋଷୀର ଏକ ବୈଠକରେ ଏହି ନିଷ୍ପଭି ନିଆଯାଇଛି ଖାଦ୍ୟମନ୍ତ୍ରୀ ରାମବିଳାସ ପାଶ୍ୱାନ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ବାଶିକ୍ୟ ମନ୍ତ୍ରୀ ପୀୟୁଷ ଗୋଏଲ୍ ଓ କ୍ୟାବିନେଟ୍ ସଚିବ ରାଜ୍ଞୀବ ଗଓ୍ପା ବୈଠକରେ ଉପସ୍ଥିତ ଥିଲେ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ଦ୍ୱାରା ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି ହେବା ପରେ ପିଆଜ ରପ୍ତାନୀ ଉପରେ ଲାଗୁ କରାଯାଇଥିବା ନିଷେଧାଞ୍କା ପ୍ରତ୍ୟାହାର ହୋଇପାରିବ

ବିଦେଶୀ ନାଗରିକମାନଙ୍କ ମଧ୍ୟରେ ଶ୍ରୀଲଙ୍କା ନେପାଳ ଦକ୍ଷିଣ ଆଫ୍ରିକା ଓ ପେରୁର ନାଗରିକମାନେ ରହିଛନ୍ତି ଏକ ଟ୍ୱିଟ୍ ବାର୍ତ୍ତାରେ ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର ସେଠାରେ ଥିବା ଭାରତୀୟମାନଙ୍କୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନରେ ସହାୟତା କରିଥିବାରୁ ଜାପାନ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି

ଜାପାନରେ ସେମାନଙ୍କୁ ହସ୍କିଟାଲରେ ରଖାଯାଇ ଚିକିତ୍ସା କରାଯାଉଛି ଟୋକିଓସ୍ଥିତ ଭାରତୀୟ ଦୂତାବାସ ସେହି ଲୋକମାନଙ୍କ ସହ ଯୋଗାଯୋଗ କରିଛି ଓ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ବିଷୟରେ ରୀତିମତ ତଥ୍ୟ ସଂଗ୍ହ କରୁଛି

ବୈଦେଶିକମନ୍ତ୍ରୀ ଏସ୍ ଜୟଶଙ୍କର ସେହି ଲୋକମାନଙ୍କ ଆଶିବାରେ ଚୀନ ସରକାରଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି